ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ନିକ ଆସନରେ ଠିଆ ହୋଇଥିବାବେଳେ ବିଜେପିର ସମସ୍ତ ସଦସ୍ୟମାନେ ଗୃହର ମଧ୍ଧଭାଗକୁ ଆସି ବିଭିନ୍ତ ସ୍କୋଗାନ ଦେଇ ହଟ୍ଟଗୋଳ ସୃଷ୍ଟି କରିଥିଲେ

ଆନ୍ଧ୍ରପ୍ରଦେଶର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ସମୟ ମିଳିଥିବା ଜଣାପଡିଛି

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭାଷା ସାହିତ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତୀ ଜ୍ୟୋତିପ୍ରକାଶ ପାଶିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି ଅନୁଷ୍ଠାନର ସମ୍ପାଦିକା ମମତା ମହାପାତ୍ର ଆକାଶବାଶୀକୁ ଜଣାଇଛନ୍ତି